ଗତ ସନ୍ଧ୍ୟାରେ ଚେନ୍ନାଇରେ ନାନି ପାଲ୍କିବାଲା ଶତବାର୍ଷିକୀ ବକ୍ତୃତା ପ୍ରଦାନ କରିବା ଅବସରରେ ମନ୍ତ୍ରୀ ଏହା କହିଛନ୍ତି

ଶ୍ରୀମତୀ ସୀତାରମଣ ପୁଣି କହିଛନ୍ତି ମୋଦି ସରକାର ଅର୍ଥନୀତିର ସଂପୂର୍ଣ୍ଣ ରୂପାନ୍ତରଣ କରି ଅଭିବୃଦ୍ଧି ହାସଲ କରିବାରେ ବିଶ୍ୱାସ କରନ୍ତି ପାରମ୍ପରିକ ଶୈଳୀର ଅଭିବୃଦ୍ଧିରେ ନୁହେଁ ଅର୍ଥମନ୍ତ୍ରୀ କହିଛନ୍ତି ଡିଜିଟାଲ ନେଶଦେଶରେ ଯେଉଁ ଅଗ୍ରଗତି ପରିଲକ୍ଷିତ ହୋଇଛି ତାହା ସମଗ୍ର ବିଶ୍ୱକୁ ପ୍ରେରଣା ଯୋଗାଇଛି କଂପ୍ଲେଣ୍ଟ୍ ସହୀନ୍ବାଗ ନାଗରିକ ସଂଶୋଧନ ଆଇନ ବିରୁଦ୍ଧରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ପ୍ରଦର୍ଶନକାରୀମାନେ ଦିଲ୍ଲୀର ଶହୀନବାଗ ଅଞ୍ଚଳରେ ସଡ଼କ ଅବରୋଧ କରିଥିବା ନେଇ ସେମାନଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାଏର ହୋଇଛି ଦିଲ୍ଲୀ ପୋଲିସ୍ର କହିବା ଅନୁସାରେ ଏହି ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଲୋକମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି ଏଥିପାଇଁ ଲୋକମାନଙ୍କୁ ବିକଳ୍ପ ରାସ୍ତା ଦେଇ ସହୀନବାଗ ଅଞ୍ଚଳକୁ ଯିବାକୁ ପଡ଼ିଥିଲା ସେହି ଅବରୋଧକୁ ଦୂର କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଭିଯୋଗକାରୀ ପୋଲିସ୍କୁ ଅନୁରୋଧ କରିଛନ୍ତି ୟୁପି ଦିବ୍ୟାଙ୍ଗ ସ୍କିମ୍ ଉତ୍ତରପ୍ରଦେଶ ସରକାର ରାଜ୍ୟର ଦିବ୍ୟାଙ୍ଗ ଜନମାନଙ୍କ ପାଇଁ ଏକ ଅନନ୍ୟ କଲ୍ୟାଣମୂଳକ ଯୋଜନା ଆରମ୍ଭ କରିଛନ୍ତି ଏହି ଯୋଜନା ଅନୁସାରେ ଦିବ୍ୟାଙ୍ଗ କନମାନଙ୍କୁ ଦୋକାନ ଖୋଲିବା ଲାଗି ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ କାଗା ଯୋଗାଇ ଦିଆଯିବ ଉତ୍ତରପ୍ରଦେଶ ପରିବହନ ମନ୍ତ୍ରୀ ଅଶୋକ କଟାରୀଆ କହିଛନ୍ତି ସରକାର ଶହେଟି ବସ୍ଷ୍ଟାଣ୍ଡ୍ ନିକଟରେ ଦିବ୍ୟାଙ୍ଗ ଜନମାନଙ୍କୁ ଦୋକାନମାନ ଯୋଗାଇଦେବେ ଏନ୍ଜିଓମାନଙ୍କ ସହାୟତାରେ ଏହି କାର୍ଯ୍ୟ କରାଯିବ ଓ ଆଇଆଇଟିର ପୁରାତନ ଛାତ୍ରଛାତ୍ରୀମାନେ ଏଗୁଡ଼ିକର ପରିଚାଳନା କରିବେ ଫଳସ୍ୱରୂପ ଦିବ୍ୟାଙ୍ଗ ଜନମାନେ ସମ୍ମାନର ସହ ଆତ୍ମନିର୍ଭରଶୀଳ ହୋଇ ଜୀବନଯାପନ କରିପାରିବେ

ଅନ୍ୟକାହା ପାଇଁ ଭୋଟ ଦେଉଥିବା ନକଲି ଭୋଟରମାନଙ୍କୁ ରୋକିବା ହେଉଛି ଏହି ଆପ୍ର ମୂଳ ଲକ୍ଷ୍ୟ ଏହି ବ୍ୟବସ୍ଥା ଅନୁସାରେ ଜଣେ ଭୋଟରଙ୍କର ମୁହଁର ଫଟୋଚିତ୍ର ଭୋଟିଂ ମେସିନ୍ରେ ସ୍ଥାନ ପାଇବ ଓ ତାଙ୍କ ପାଇଁ ଅନ୍ୟ କେହି ଭୋଟ୍ ଦେଲେ ସେହି ବ୍ୟକ୍ତି ସହଜରେ ଧରାପଡ଼ିଯିବ

ସରକାରୀ ସୂତ୍ରରେ କୁହାଯାଇଛି କୌଣସି ନକାରାତ୍ମକ ଫଳ ଦେଖାଯିବା ସତ୍ତ୍ୱେ ଜଣେ ଭୋଟରଙ୍କୁ ଭୋଟ୍ ଦେବାରୁ ରୋକାଯିବ ନାହିଁ

ଏହି ନୂଆ ବ୍ୟବସ୍ଥା ବିଷୟରେ ସମସ୍ତ ରାଜନୈତିକ ଦକ ଓ ଭୋଟ୍ଗ୍ରହଣକାରୀ କର୍ମଚାରୀଙ୍କୁ ସୂଚନା ଦିଆଯିବ ଇଣ୍ଡିଆ ୟୁଏଇ ସଂଯୁକ୍ତ ଆରବ ଏମିରେଟ୍ର କଳବାୟୁ ପରିବର୍ତ୍ତନ ଓ ପରିବେଶ ମନ୍ତ୍ରୀ ଡକୁର ଥାନିବିନ୍ ଅହମ୍ମଦ ଅଲ୍ ଜେୟୋଉଦି ଭାରତ ଓ ୟୁଏଇ ମଧ୍ୟରେ ଘନିଷ୍ଠ ଦ୍ୱିପକ୍ଷୀୟ ସଂପର୍କ ବିଷୟରେ ଗୁରୁତ୍ୱାରୋପ କରିଛନ୍ତି ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସଂପର୍କ ଅର୍ଥନୈତିକ କ୍ଷେତ୍ରରୁ ଆଗକୁ ଯାଇପାରିଛି

ଭାରତ ୟୁଏଇର ଦ୍ୱିତୀୟ ବୃହତ୍ତମ ବାଶିଜ୍ୟିକ ଭାଗିଦାର ରାଷ୍ଟ୍ର ହେବା ସହ ୟୁଏଇଭାରତର ତୂତୀୟ ବୃହତ୍ତମ ବାଶିଜ୍ୟ ଭାଗିଦାର ରାଷ୍ଟ୍ର ହୋଇପାରିଛି ବୋଲି ସେ କହିଛନ୍ତି ଭିପି ଲାଙ୍ଗୁଏଜ୍ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ କହିଛନ୍ତି ପୁରାତନ ଭାରତୀୟ ଭାଷାଗୁଡ଼ିକର ବିକାଶ ଓ ସୁରକ୍ଷା ଅତ୍ୟନ୍ତ ଅପରିହାର୍ଯ୍ୟ କାରଣ ଏହା ଆମକୁ ଆମର ପୁରାତନ ସଭ୍ୟତା ସଂକ୍ରାନ୍ତୀୟ ମୂଲ୍ୟବୋଧ ତତ୍ସମନ୍ଧୀୟ ଞ୍ଜାନ ଓ ବୌଦ୍ଧିକତା ବିଷୟରେ ଜାଶିବାର ସୁଯୋଗ ପ୍ରଦାନ କରିବ ଗତକାଲି ଚେନ୍ନାଇରେ କେନ୍ଦ୍ରୀୟ ପୁରାତନ ତାମିଲ ପ୍ରତିଷ୍ଠାନ ଓ ଆନ୍ତର୍ଜାତିକ ତାମିଲ ଭାଷା ଅଧ୍ୟୟନ ପ୍ରତିଷ୍ଠାନକୁ ଗସ୍ତ କରିବା ଅବସରରେ ଶ୍ରୀ ନାଇଡ଼ୁ ଏହା କହିଛନ୍ତି ମାତୃଭାଷାର ବିକାଶ ଲାଗି ଜାତୀୟ ସ୍ତରରେ ଅଭିଯାନ ଆରମ୍ଭ କରାଯିବାକୁ ସେ ଆହ୍ପାନ ଦେଇଛନ୍ତି

ଏହି କ୍ଷେପଶାସ୍ତ୍ରକୁ ଏକ ବୁଡ଼ାଜାହାଜରୁ ନିକ୍ଷେପ କରାଯାଇ ପାରିବ

ଡିଆର୍ଡିଓ ଦ୍ୱାରା ନିର୍ମାଣ କରାଯାଇଥିବା ଏହି କ୍ଷେପଣାସ୍ତ୍ ସ୍ପଦେଶ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ଅରିହନ୍ତ ସଦୂଶ ବୁଡ଼ାଜହାଜରୁ ନିକ୍ଷେପ କରାଯାଇ ପାରିବ

ଗତବର୍ଷ ନଭେମ୍ବର ମାସରେ ଏହାର ପରୀକ୍ଷାମ୍ରଳକ ପରୀକ୍ଷଣ କରାଯିବାକୁ ଥିଲା କିନ୍ତୁ ବଙ୍ଗୋପସାଗରରେ ବୁଲ୍ବୁଲ୍ ଘୂର୍ଣ୍ଣବାତ୍ୟା ସୃଷ୍ଟି ହେବାରୁ ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା

ଏହି କ୍ଷେପଣାସ୍ତ୍ରକୁ ଉଭୟ ସ୍ଥଳ ଜଳ ଓ ଆକାଶମାର୍ଗରୁ ନିକ୍ଷେପ କରାଯାଇ ପାରିବ ଅନ୍ୟଦେଶଗୁଡ଼ିକ ମଧ୍ୟରେ ଆମେରିକା ରୁଷ୍ ଫ୍ରାନ୍ସ ବ୍ରିଟେନ ଓ ଚୀନ୍ ରହିଛନ୍ତି

ବସ୍ତର ଡିଭିଜନର ବିଜାପୁର ଜିଲ୍ଲାସ୍ଥିତ ବାସଗୁଡ଼ା ଜଙ୍ଗଲରେ ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା

ଚାଇନା ଭାଇରସ୍ ରାଜଧାନୀ ବେଜିଂ ସମେତ ଚୀନର ଅଧିକାଂଶ ଅଞ୍ଚଳରେ ଏସ୍ଏଆର୍ଏସ୍ ଭଳି ଅଜଣା ଭୂତାଣୁ ସଂକ୍ରମଣ ଦେଖାଦେଇଛି

ଏହି ଭୂତାଣୁ ସଂକ୍ରମଣ ଦ୍ୱାରା ଶ୍ୱାସ ଜନିତ ସମସ୍ୟା ଦେଖାଦେଇଥାଏ

ତାମିଲନାଡୁକୁ ହରାଇ ପଞ୍ଜାବ ଏହି ପଦକ ହାସଲ କରିଛି

ଆଜି ହକି ଭାରୋଉଳନ ସନ୍ତରଣ ପ୍ରତିଯୋଗିତାରେ ନିର୍ଣ୍ଣାୟକ ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବ

ଆହତ କାରଣରୁ ଶିଖର ଧୱନ ମ୍ୟାଚ୍ର ଓପନିଂ କରିବାକୁ ଆସିନପାରିବାରୁ ରୋହିତ ଶର୍ମା କେଏଲ୍ ରାହୁଲଙ୍କ ସହ ଓପନିଂ କରିଥିଲେ

ଭାରତ ପକ୍ଷରୁ ୟଶବୀ ଜୟସ୍ୱାଲ ଏବଂ ଅଧିନାୟକ ପ୍ରିୟମ୍ ଗର୍ଗ ଅର୍ଦ୍ଧଶତକ ହାସଲ କରିଥିଲେ